ଏବଂ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ

ସେ କହିଛନ୍ତି ଏଭଳି ସଙ୍କଟଜନକ ସମୟରେ ମଧ କୃଷିକ୍ଷେତ୍ର ଖୁବ୍ ଭଲ ପ୍ରଦର୍ଶନ କରିଛି

ଏହାଫଳରେ ସେ ତାଙ୍କ ଉପାଦିତ ଫଳ ଓ ପନିପରିବାକୁ କୌଣସି ସ୍ଚାନରେ ବିକ୍ରି କରିବାରେ ଆଉ ପ୍ରତିବନ୍ଧକ ରହିଲା ନାହି

ବିଶ୍ୱବ୍ୟାପୀ ମହାମାରୀ ପରବର୍ତ୍ତୀ ସ୍ଥିତିରେ ରାଜ୍ୟର ଏତିହ୍ୟ ସ୍ଥଳୀକୁ ପୁଶି ଥରେ ଖୋଲିବାପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି

ଆକି ପର୍ଯ୍ୟଟନ ଦିବସରେ ବିଭାଗୀୟ ମନ୍ତୀ ଜ୍ୟୋତି ପାଶିଗ୍ରାହୀ ଏହି ସୂଚନା ଦେଇଛନ୍ତି ସମସ୍ତ ପର୍ଯ୍ୟଟନ ସ୍ଥଳୀରେ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ